ପିଏମ୍ ଡବ୍ଲ୍ୟଇଏଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍ କଥାବାର୍ତ୍ତାରେ ଉଦ୍ବୋଧନ ଦେବେ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

ଡ୍ୟାଭସ୍ କଥାବାର୍ତ୍ତା କୋବିଡ୍ ପରବର୍ତ୍ତୀ ସମୟରେ ବିଶ୍ୱ ଅର୍ଥନୈତିକ ଫୋରମ୍ର ସର୍ବବୃହତ ସୁଧାର ମୂଳକ ପଦକ୍ଷେପ ହେବ

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ତିନି ବାହିନୀର ମୁଖ୍ୟ ଉପସ୍ଥିତ ରହିବେ

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସର୍ବଶେଷ ବିଶ୍ୱ ଅର୍ଥନୈତିକ ଭବିଷ୍ୟତ ରିପୋର୍ଟରେ ଭାରତ ପରକୁ ଚୀନ୍ର ସ୍ଥାନ ରହିଛି

ତାହାର ପରକୁ ସ୍କେନ୍ ଓ ଫ୍ରାନ୍ନର ସ୍ଥାନ ରହିଛି

ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଅର୍ଥନୀତିଜ୍ଞ ନବୀନ ଗୁପ୍ତା କହିଛନ୍ତି ଭାରତୀୟ ଅର୍ଥନୀତିର ମୌଳିକ ଭିଭିଭୂମି ସୁଦୃଢ଼ ଥିବାର ଏଥିରୁ ପ୍ୱତୀୟମାନ ହେଉଛି

ଏହି ବୈଠକକୁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି

ପାର୍ଲାମେଣ୍ଟ୍ ଅଧିବେଶନ ସମୟରେ ଦୁଇ ସଭାର କାର୍ଯ୍ୟଧାରା ସୁଚାରୁରୂପେ ଚାଲିବାକୁ ଦେବା ଲକ୍ଷ୍ୟରେ ଏହି ସର୍ବଦଳୀୟ ବୈଠକ ଡକାଯାଇଛି

ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ସୁଚାରୁରୂପେ ଚାଲିବାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସବୁ ରାଜିନତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବେ

କେନ୍ଦ୍ର ବଜେଟ୍ ଫେବୃୟାରୀ ପହିଲାରେ ଉପସ୍ଥାପନ କରାଯିବ

ପଟେଲ ରେଡ୍ଫୋଟ୍ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ଲାଲ୍କିଲା ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ଗତକାଲିର କୃଷକମାନଙ୍କ ଟ୍ରାକୁର ର୍ୟାଲି ଦ୍ୱାରା ଲାଲ୍କିଲାର ଘଟିଥିବା କ୍ଷୟକ୍ଷତିର ସେ ଆକଳନ କରିଛନ୍ତି ତାଙ୍କ ସହ ମନ୍ତ୍ରଶାଳୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗର ଅଫିସରମାନେ ଯାଇଥିଲେ ଦିଲ୍ଲୀ ପୁଲିସ୍ ଫାର୍ମର୍ସ ଦିଲ୍ଲୀରେ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସାକାଣ୍ଡ ଘଟିବାରୁ ଦିଲ୍ଲୀ ପୁଲିସ୍ ପ୍ରାୟ ଦୁଇ ଡଜନ୍ରୁ ଅଧିକ ମାମଲା ରୁଜୁ କରିଛି ଏହି ମାମଲାଗୁଡ଼ିକ ହିଂସାକାଣ୍ଡ ଦଙ୍ଗା ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଓ ସରକାରୀ ଅଫିସରମାନଙ୍କ ଉପରେ ମାରଣାସ୍ତ୍ୱଦ୍ୱାରା ଆକ୍ରମଣ କରିବା ପାଇଁ ରୁଜ୍ଜୁ କରାଯାଇଛି ଦିଲ୍ଲୀ ପୁଲିସ୍ ମୋଟାମୋଟି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଗତକାଲି କୂଷକମାନଙ୍କ ଟ୍ରାକୁର ର୍ୟାଲି ସମୟରେ ପୁଲିସ୍ ଓ କୃଷକମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଓ ଏଭଳି ପରିସ୍ଥିତି ଅନେକ ସମୟ ପର୍ଯ୍ୟନ୍ତ ଜାରି ଥିଲା

ହିଂସାକାଶ୍ଡ ଓ ଦଙ୍ଗା ଯୋଗୁଁ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ଦିଲ୍ଲୀ ପୁଲିସ୍ କହିଛି କିଛି ଲୋକ ଲାଲ୍କିଲ୍ଲା ପ୍ରାଚୀର ଉପରକୁ ଚଢ଼ିଯାଇ ସେମାନଙ୍କର ସଙ୍ଗଠନର ପତାକା ଲଗାଇଥିଲେ ଦିଲ୍ଲୀ ପୁଲିସ୍ଦ୍ୱାରା ପ୍ରବଳ ଉଦ୍ୟମ କରାଯିବା ପରେ ଲାଲ୍କିଲ୍ଲା ପ୍ରାଚୀରରୁ ସେମାନଙ୍କୁ ହଟାଯାଇଥିଲା ଇତିମଧ୍ୟରେ ଦିଲ୍ଲୀ ପୁଲିସ୍ କମିଶନର୍ ଏସ୍ଏନ୍ ଶ୍ରୀବାସ୍ତବା ଧର୍ମଘଟକାରୀ କୃଷକମାନଙ୍କୁ ହିଂସାକାଣ୍ଡରେ ଲିପ୍ତ ନ ହେବାକୁ ଅନୁରୋଧ କରିଛନ୍ତି

ସେ କହିଛନ୍ତି ଟ୍ରାକ୍ଟର ର୍ୟାଲି ପାଇଁ ସମୟ ଓ ଯାତ୍ରାପଥକୁ ଅନେକ ପର୍ଯ୍ୟାୟର ବୈଠକ ପରେ ଚୂଡ଼ାନ୍ତ କରାଯାଇଥିଲା କିନ୍ତୁ ଧର୍ମଘଟକାରୀ କୃଷକମାନେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସେମାନଙ୍କର ଯାତ୍ରା ଆରମ୍ଭ କରିଦେଇଥିଲେ ଓ ହିଂସାକାଣ୍ଡ କରିଥିଲେ ପୁଲିସ୍ ଯଥାସ୍ଥ୍ୟବ ସଂଯମ ଅବଲ୍ୟନ କରିଥିଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ଦ୍ୱାରା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍କୁ ଯଥେଷ୍ଟ ସଂଯମ ରକ୍ଷା କରିବାକୁ ପଡ଼ିଥିଲା ଏହି ଧର୍ମଘଟ ସର୍ବସାଧାରଣଙ୍କ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛି ବୋଲି ଦିଲ୍ଲୀ ପୁଲିସ୍ କହିଛି ଇଣ୍ଡିଆ ଆଇଇଏ ଶକ୍ତି ମନ୍ତ୍ରଣାଳୟ କହିଛି ଭାରତ ଓ ଆନ୍ତର୍ଜାତିକ ଶକ୍ତି ସଂସ୍ଥାର ସଦସ୍ୟମାନଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ଦୁଇପକ୍ଷ ମଧ୍ୟରେ ଭାଗିଦାରୀ ସଂମ୍ପର୍କ ସ୍ଥାପନ ପାଇଁ ଏକ ଢାଞ୍ଚା ଉପରେ ରାଜିନାମା ସ୍ୱାକ୍ଷରିତ ହୋଇଛି ଆନ୍ତର୍ଜାତିକ ସ୍ତରରେ ଶକ୍ତି ସୁରକ୍ଷା ତଥା ଏ କ୍ଷେତ୍ରରେ ସ୍ଥିରତା ଏବଂ ସଂରକ୍ଷଣ ପାଇଁ ସହଯୋଗ ଓ ପାରସ୍କରିକ ବୁଝାମଣାକୁ ମଜବୁତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ

ଗ୍ରାମାଞ୍ଚଳ ସ୍ୱାୟତ ସଂସ୍ଥା ଗୁଡ଼ିକୁ ଅନୁଦାନ ଦିଆଯିବା ଲାଗି ଏହି ଅର୍ଥ ପ୍ରଦାନ କରାଯାଇଛି ଚଳିତ ଆର୍ଥିକ ବର୍ଷରେ ଏହା ହେଉଛି ଏ ସଂକ୍ରାନ୍ତ ମୋଟ୍ ଅନୁଦାନର ଦ୍ୱିତୀୟ କିସ୍ତି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ହରିଆନା ମଧ୍ୟପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ଉତ୍ତରାଖଣ୍ଡ ଗୁଜରାତ ଉତ୍ତରପ୍ରଦେଶ ଓ ପଞ୍ଜାବ ରହିଛି

ସେହି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ ହରିଆନା ମହାରାଷ୍ଟ୍ର ଛତିଶଗଡ଼ ହିମାଚଳପ୍ରଦେଶ ଗୁଜରାତ ଦିଲ୍ଲୀ ରାଜସ୍ଥାନ ଜାମ୍ମ କାଶ୍ୱୀର ଓ ପଞ୍ଜାବ

ଦେଶରେ ଚିକିହିତ ହେଉଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ୟୁ ଏସ୍ ଆଡ୍ଭାଇଜରୀ ଆମେରିକା ଏହାର ନାଗରିକମାନଙ୍କୁ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବା ସଫକ୍ରାନ୍ତରେ ନୂଆ ପରାମର୍ଶ ଜାରି କରିଛି ପାକିସ୍ତାନ ଓ ବାଙ୍ଗ୍ଲାଦେଶକୁ ଗସ୍ତ କରିବା ଉପରେ ପୁନର୍ବିଚାର କରିବା ଓ ଆଫଗାନିସ୍ତାନକୁ ଗସ୍ତ ନ କରିବାପାଇଁ ଆମେରିକା ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି